ଏଣୁ ଯେଉଁ ପ୍ରବାସୀମାନେ ଚାଲି ଚାଲି ଯାଉଛନ୍ତି ସେମାନଙ୍କୁ ତୁରନ୍ତ ଆଶ୍ରୟ ଦେବା ସହ ଖାଦ୍ୟ ଓ ମୌଳିକ ସୁବିଧା ଯୋଗାଇ ଦେବାକୁ ସର୍ବୋଚ ଅଦାଲଦ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

କରୁଛି

ବରଗଡ଼ ଜିଲ୍ଲାର ଜଣେ ମାତ୍ର ସଂକ୍ରମିତ ମହାରାଷ୍ଟରୁ ଫେରିଥିବା ଜଣାପଡ଼ିଛି